ଭିଡିଓ କନଫରେନ୍ପିଂ ଜରିଆରେ ପ୍ରଧାନମନ୍ତୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ

ଡିଆର୍ଡିଏର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିବାବେଳେ ପ୍ରମୋଦ ବେହେରାଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି

ଯୋଗାଇଦେବ

ସ୍ୱାସ୍ଥ୍ୟମନ୍ତୀ ନବକିଶୋର ଦାସ ସ୍ୱାସ୍ଥ୍ୟ ସଚିବ ଏବଂ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ପ୍ରମ୍ଖ ଏ ଲୋକାର୍ପଣ ଉହବରେ ଉପସ୍ଥିତ ଥିଲେ